ଏବଂ ବଙ୍ଗୋପସାଗରରେ ସୃଷ୍ ଘୃଶ୍ଚିବଳୟ ସକ୍ରିୟ

ପ୍ରଧାନବିଚାରପତି ରଞ୍ଞନ ଗୋଗଇ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଞୀବ ଖାନ୍ବାଙ୍କ ଖଖପୀଠ ବମେ ହାଇକୋର୍ଟଙ୍କ ରାୟକୁ କାଏମ ରଖୃଛନ୍ତି

କେନ୍ଦ ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ବତ୍ତି ନେଇଛି

ଏଥ୍ପାଇଁ ନାଲ୍କୋ ସ୍କେଲଟର ପ୍ପାଣ୍ଟ ପ୍ରଭାବିତ ହୋଇଛି

ପୋଲିସ କମିଶନର ସୁଧାଂଶୁ ଷଡଙଗୀ ଏହି ସୂଚନା ଦେଇଛନ୍ତି

ଏହି ଅବସରରେ ଆକାଶବାଣୀ କଟକର ହିନ୍ଦୀ ଗୃହ ପତ୍ରିକା 'ଚନ୍ଦ୍ରଭାଗା'ର ଅଷ୍ଟାଦଶ ଅଙ୍କ ଉନ୍କୋଚିତ ହୋଇଥିଲା

ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ଆଜି ଉଉର ଏବଂ ଦକ୍ଷିଶ ଉପକୁଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି

ସେହିପରି କଟକ ବାଲେଶ୍ୱର କେନ୍ଦ୍ରାପଡା ପୁରୀ ଖୋର୍ବ୍ଧା ଓ ଗଞ୍ଚାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି

ଓମାନର ତଟବର୍ତ୍ତୀ ଅଅଳ ଦେଇ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷର୍ ସ୍ଚନା ଦିଆଯାଇଛି